ଏ ସମ୍ପର୍କିତ ଏକ ଜନସ୍ୱାର୍ଥ ମାମଲାର ଶୁଶାଶି କରି ଆକି ହାଇକୋର୍ଟ ଏହି ଗୁରୁତ୍ୱପୂର୍ଷ୍ ରାୟ ଶୁଶାଇଛନ୍ତି ଓଡ଼ିଶା ଫେରିବାକୁ ଚାହୁଁଥିବା ଲୋକଙ୍କର ପ୍ରଥମେ କରୋନା ଟେଷ୍ଟ ସମ୍ମୁକ୍ତ ରାଜ୍ୟରେ କରାଯିବ ଏବଂ ରିପୋର୍ଟ ନେଗେଟିଭ୍ ଆସିଲେ ହିଁ ସେମାନଙ୍କୁ ଓଡ଼ିଶା ଆସିବାପାଇଁ ଅନୁମତି ମିଳିବ ବୋଲି କୋର୍ଟ କହିଛନ୍ତି

ମଣିଷ ଶରୀରରୁ କାଶ ଛିଙ୍କ ସମୟରେ ବାହାରୁଥିବା କଶିକାଦ୍ୱାରା ଏହା ଅନ୍ୟକୁ ସଂକ୍ରମିତ କରିଥାଏ

ବୌଦ୍ଧଧର୍ମର ପ୍ରତିଷ୍ଠାତା ଗୌତମ ବୁଦ୍ଧ ଆକିର ଦିନରେ ଜନ୍କଗ୍ରହଣ କରିଥିଲେ

ଭଗବାନ୍ ବୁଦ୍ଧ ଉଭୟ ସଂଯମ ଓ ଆତ୍କସଂଯମର ପ୍ରତୀକ ଥିଲେ ବୋଲି ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି କହିଛନ୍ତି

ସେହିପରି ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ବୁଦ୍ଧ ପୂର୍ଷିମା ଅବସରରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଶାଇଛନ୍ତି